ପକ୍ଷୀମାନଙ୍କ ଗତିବିଧି ଉପରେ ନଜର ରଖି ଏ ସଂକ୍ରାନ୍ତୀୟ ସୂଚନା ପ୍ରଶାସନକୁ ଜଶାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଛି

ସେମାନେ ଗତକାଲି ଆଇଆଇସି ଙ୍କ ବଦଳି ଦାବିରେ ଧାରଣା ଦେଇଥିଲେ

ଏ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ୍ କରାଯାଇ ନାହି